ସର୍ବସାଧାରଶଙ୍କ ସୁରକ୍ଷା ପାଇଁ ଏହା କରିବାକୁ ପଡୁଛି

କରୋନା କଟକଣା ମାନିଲେ ହି ଏହାର ମୁକାବିଲା କରାଯାଇପାରିବ ବୋଲି ସେ କହିଛନ୍ତି

ସେଠାରେ ଏଡିଏମ୍ ଓ ନୋଡାଲ୍ ସ୍ୱାସ୍ଥ୍ୟ ଅଧିକାରୀ ପରିସ୍ଚିତିର ଅନୁଧ୍ଧାନ କରୁଛନ୍ତି

ଏହି ବୈଠକରେ ରାକ୍ୟ ପ୍ରଭାରୀ ଶ୍ରୀମତୀ ଡିପୁରନ୍ଦେଶ୍ୱରୀ ସହପ୍ରଭାରୀ ବିଜୟପାଲ ସିଂ ତୋମାର କେନ୍ଦ୍ରମନ୍ତୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଙୀ ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଣା ରାଷ୍ଟ୍ରୀୟ ମୁଖପାତ୍ର ଡସଯିତ ପାତ୍ର ରାଜ୍ୟ ସାଧାରଣ ସଂପାଦକ ସଂଗଠନ ମାନସ କୁମାର ମହାନ୍ତି ପୂର୍ବତନ ରାଜ୍ୟ ସଭାପତି ମନମୋହନ ସାମଲ କେଭିସିଂହଦେଓ ଓ ବସନ୍ତ ପଶ୍ତା 'ସେବା ହିଁ ସଂଗଠନ'ର ରାଜ୍ୟ ସଂଯୋଜକ ତଥା ରାଜ୍ୟ ଉପସଭାପତି ଭୃଗୁ ବକ୍କିପାତ୍ର ସହ ସଂଯୋଜକ ନୟନ କିଶୋର ମହାନ୍ତି ସମସ୍ତ ସାଂସଦ ଓ ବିଧାୟକ ଉପସ୍ଥିତ ଥିଲେ